ତାଙ୍କର ପୁଅ ଚିରାଗ ପାଶଓ୍ୱାନ୍ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ସେନାବାହିନୀ ନୌବାହିନୀ ଓ ବିମାନ ବାହିନୀର ଯବାନମାଙ୍କ ଦ୍ୱାରା ସାମରିକ ଅଭିବାଦନ ଦିଆଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ରାଜ୍ୟ ପୁଲିସ୍ ପକ୍ଷରୁ ମଧ୍ୟ ସାମରିକ ଅଭିବାଦନ ଦିଆଯାଇଥିଲା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ଅଶ୍ୱିନୀ କୁମାର ଚୁବେ ଏବଂ ବିଭିନ୍ନ ରାଜନୈତିକ ଦଳର ବହୁ ନେତା ସ୍ୱର୍ଗତ ପାଶଓ୍ୱାନ୍ଙ୍କୁ ଶେଷ ବିଦାୟ ଦେଇଥିଲେ ପୂର୍ବରୁ ତାଙ୍କର ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ ତାଙ୍କର ସମର୍ଥକମାନେ ଶବ ଶୋଭାଯାତ୍ରା ସମୟରେ 'ରାମବିଳାଶ ଅମର ରହେ' ର ଶ୍ଲୋଗାନ୍ ଦେଇ ଯାଇଥିଲେ

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ସଠିକ୍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତକାଲି ଏକ ଟ୍ୱିଟ୍ ବାର୍ତ୍ତାରେ କହିଛି ଏଥିରୁ ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାର ସ୍ୱଷ୍ଟ ସଂକେତ ମିଳୁଛି

ମନ୍ତ୍ରଶାଳୟ କହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଠିକ୍ ସମୟରେ ନମୂନା ପରୀକ୍ଷା କରାଯାଇ ସଂକ୍ରମିତମାନଙ୍କୁ ପୃଥକ୍ କରି ରଖିବା ଓ ଚିକିତ୍ସା କରିବା ଦ୍ୱାରା ଏହି ସଫଳତା ମିଳିଛି

ଏହି ବର୍ଦ୍ଧିତ ସମୟସୀମାର ଉପଯୋଗ କରିବାକୁ ଅର୍ଥମନ୍ତ୍ରଣାଳୟ ଟିକସଦାତାମାନଙ୍କୁ ଅନୁରୋଧ କରିଛି ଶେଷ ମୁହୂର୍ତ୍ତର ଭିଡ଼ରୁ ରକ୍ଷା କରିବା ପାଇଁ ସେମାନଙ୍କୁ ଆଗୁଆ ରିଟର୍ଣ୍ଣ ଦାଖଲ କରିବା ପାଇଁ ପରାମର୍ଶ ଦିଆଯାଇଛି କେବଳ ଦୁଇକୋଟିରୁ ଅଧିକ ଟଙ୍କାର ବାର୍ଷିକ କାରବାର କର୍ଥିବା ଟିକସଦାତାମାନେ ବାଧ୍ୟତାମୂଳକ ଭାବେ ରିଟର୍ଣ୍ଣ ଦାଖଲ କରିବେ

ମନ୍ତ୍ରଣାଳୟ କହିଛି ରେଳଯୋଗେ ମାଲ୍ ପରିବହନକୁ ଉତ୍ସାହିତ କରିବା ପାଇଁ ଅନେକ ରିହାତି ବିଷୟରେ ଘୋଷଣା କରାଯାଇଛି

ମନ୍ତ୍ରଣାଳୟ କହିଛି ଯେଉଁ ଲୋକମାନେ ବିଦେଶ ଯାତ୍ରା କରୁଛନ୍ତି ଓ ସେମାନଙ୍କର ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ର ସମୟସୀମା ଶେଷ ହୋଇଯିବା ପରେ ବିଦେଶରେ ତାହାର ରିନୱାଲ ପାଇଁ କୌଣସି ବ୍ୟବସ୍ଥା ନାହିଁ

ଏଥିପାଇଁ ବିଦେଶରେ ରହୁଥିବା ସେହି ନାଗରିକମାନେ ଭାରତୀୟ ଦୂତାବାସ ଗୁଡ଼ିକ ମାଧ୍ୟମରେ ଆବେଦନ କରିପାରିବେ ଏହି ପ୍ରସ୍ତାବରେ ଆନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ୍ ପାଇଁ ଆବେଦନ କରିବା ସମୟରେ ମେଡ଼ିକାଲ ସାର୍ଟିଫିକେଟ୍ ଓ ବୈଧ ବିଜା ସର୍ତ୍ତାବଳୀକୁ ହଟାଇବାକୁ ବ୍ୟବସ୍ଥା ରହିଛି ଯେଉଁମାନଙ୍କର ପୂର୍ବରୁ ବୈଧ ଡ୍ରାଇଭିଂ ଲାଇସେନ୍ସ ରହିଛି ସେମାନଙ୍କୁ ଏହିସବୁ ସାର୍ଟିଫିକେଟ୍ ଦେବାରୁ ରିହାତି ମିଳିବ

ଏହାଦ୍ଧାରା ଦେଶରେ ଋଣ ପାଇଁ ପାର୍ଶି ଉପଲବ୍ଧ ପ୍ରକ୍ରିୟା ପ୍ରଭାବିତ ହେବ ବୋଲି ରିଜର୍ଭ ବ୍ୟଙ୍କ କହିଛି ରଣ ପରିଶୋଧ ସମୟରେ ରିହାତି ସଂକ୍ରାନ୍ତ ଏକ ମାମଲାରେ ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦାଖଲ କରି ରିଜର୍ଭ ବ୍ୟାଙ୍କ କହିଛି ଋଣ ପରିଶୋଧ ପାଇଁ ରିହାତି ସମୟ ଦୀର୍ଘକାଳୀନ ହେଲେ ଏହା ଋଣ ଗ୍ରହୀତାମାନଙ୍କ ଆଚରଣ ଉପରେ ପ୍ରଭାବ ପକାଇବା ସଙ୍ଗେ ସଙ୍ଗେ ଋଣ ପରିଶୋଧ ଆରମ୍ଭ କରିବାର ପ୍ରକ୍ରିୟା ପ୍ରତି ମଧ୍ୟ ଅସୁବିଧା ସୃଷ୍ଟି କରିବ

କୋବିଡ ସଂକ୍ରମଣ ଦୃଷ୍ଟିରୁ ରଣ ପରିଶୋଧ ସଂକ୍ରାନ୍ତରେ କେଭିକାମତ୍ କମିଟି ସୁପାରିଶ ଗୁଡ଼ିକୁ କାର୍ଯ୍ୟକାରୀ କରିବାପାଇଁ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ ସରକାର ଓ ରିଜର୍ଭ ବ୍ୟାଙ୍କକୁ କହିଥିଲେ ରିଜର୍ଭ ବ୍ୟାଙ୍କ କହିଛି ସୁଧ ଉପରେ ସୁଧ ଛାଡ ପାଇଁ ଯେକୌଣସି ନିର୍ଦ୍ଦେଶ ଦେଶର ଅର୍ଥନୈତିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ ଏହା ବ୍ୟାଙ୍କଗୁଡ଼ିକ ପାଇଁ ମଧ୍ୟ ବଡଧରଣର ଅସୁବିଧା ସୃଷ୍ଟି କରିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି

ଚିନ୍ନାର କର୍ପସ୍ର ଜିଓସି ଲେପୁନାଣ୍ଟ ଜେନେରାଲ୍ ବିଏସ୍ ରାଜୁ ଆଜି ଶ୍ରୀନଗରଠାରେ ଏହା ସାମ୍ବାଦିକମାନଙ୍କୁ ଜଣାଇଛନ୍ତି

ତେବେ ସେ ଏ କଥା ମଧ୍ୟ କହିଛନ୍ତି ସେନାବାହିନୀ ସେମାନଙ୍କର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବାକୁ ଯଥେଷ୍ଟ ସକ୍ଷମ

ଏକ ଟ୍ପିଟ୍ କରି ଶ୍ରୀମୋଦି କହିଛନ୍ତି ମନ୍ କି ବାତ୍ କାର୍ଯ୍ୟକ୍ରମ ଦେଶର ନାଗରିକମାନଙ୍କୁ ସେମାନଙ୍କର ଅଭିଜ୍ଞତା ବିଷୟରେ ଜଣାଇବା ପାଇଁ ସୁଯୋଗ ପ୍ରଦାନ କରୁଛି ଓ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ସେମାନଙ୍କ ସହ ଆଲୋଚନା କରିବାକୁ ଏକ ମଞ୍ଚ ଯୋଗାଉଛି ଲୋକମାନେ ନମୋ ଆପ୍ କିମ୍ବା ମାଇଁ ଗଭ୍ ଓପନ ଫୋରମ୍ରେ ସେମାନଙ୍କର ମତାମତ ଜଣାଇପାରିବେ

ସିଜ୍ଫାୟାର ଭାଓଲେସନ ପାକିସ୍ତାନୀ ସୈନ୍ୟମାନେ ଆଜି ଭୋର୍ରୁ ଜାମ୍ମୁ କାଶ୍ମୀରର ପୁଅ୍ ଜିଲ୍ଲାସ୍ଥିତ ମନ୍କୋଟ୍ ସେକ୍ଟରର ନିୟନ୍ତ୍ରଣରେଖାଠାରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଛନ୍ତି ପ୍ରତିରକ୍ଷା ପିଆର୍ଓ କର୍ଷେଲ ଦବିନ୍ଦର ଆନନ୍ଦ କହିଛନ୍ତି ସୀମାରେ ପହରା ଦେଉଥିବା ଭାରତୀୟ ଜବାନମାନେ ପାଲଟା ଗୁଳିଚାଳନା କରିଛନ୍ତି